ପୂର୍ବରୁ ବିଲ୍ ଲୋକସଭାରେ ପାସ୍ ହୋଇସାରିଥିଲା ଏହି ବିଲ୍ ଅନୁସ୍ଚୀତ ଜାତି ଓ ଉପଜାତି ବର୍ଗର ଲୋକମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଅନୁସ୍ଚୀତ ଜାତି ଓ ଉପଜାତି ବର୍ଗର ଲୋକମାନଙ୍କ ପ୍ରତି ଅତ୍ୟାଚାର କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ୍ କରିବା ପୂର୍ବରୁ ଅନୁମତି ନିଆଯିବା ଆଇନ୍କୁ ସଂଶୋଧିତ ବିଲ୍ରୁ ବାଦ୍ ଦିଆଯାଇଛି ରାଜ୍ୟସଭାରେ ବିଲ୍ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ସାମାଜିକ ନ୍ୟାୟ ଓ କ୍ଷମତାପନ୍ଧ ମନ୍ତ୍ରୀ ଥାବଡ୍ଚାନ୍ଦ ଗେହେଲତ୍ କହିଛନ୍ତି ସରକାର ଗରିବମାନଙ୍କର କଲ୍ୟାଣ ଓ ଦଳିତମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଏହି ଆଇନ୍ ମଧ୍ୟରେ ଅନୁସ୍ଚୀତ ଜାତି ଓ ଉପଜାତି ବର୍ଗର ଲୋକମାନଙ୍କ ପ୍ରତି ଅତ୍ୟାଚାର ମାମଲାଗୁଡ଼ିକର ବିଚାର ପାଇଁ ଏକ ସ୍ୱତନ୍ତ ଅଦାଳତ ସ୍ଥାପନ କରିବାର ବ୍ୟବସ୍ଥା ରଖାଯାଇଛି ସରକାରଙ୍କ ଉପରେ ଚାପ ପଡ଼ିବା ପରେ ସରକାର ଏହି ବିଲ୍ ଆଶିଥିବା ସଂକ୍ରାନ୍ତରେ ବିରୋଧୀ ଦଳଗୁଡ଼ିକର ଦାବିକୁ ଖଣ୍ଡନ କରି ସେ କହିଛନ୍ତି ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ପୂର୍ବରୁ ମଧ୍ୟାହ୍ନ ବିରତି ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସର କୁମାରୀ ଶୈଳଜା ବିଜେପି ଦଳିତ ବିରୋଧୀ ବୋଲି ଅଭିଯୋଗ କରିଥିଲେ ସେ କହିଥିଲେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଅନୁସ୍ଚିତ କାତି ଓ ଉପଜାତି ବର୍ଗର ଲୋକମାନଙ୍କ ପ୍ରତି ସର୍ବାଧିକ ଅତ୍ୟାଚାର ହେଉଛି ଦଳିତମାନଙ୍କ ପ୍ରତି ଅତ୍ୟାଚାର ରୋକିବା ଲାଗି ଏହି ବିଲ୍କୁ ଶୀଘ୍ର ପାସ୍ କରାଯିବାକୁ ସେ ଦାବି କରିଥିଲେ ବିଜେପିର କିରୋଡି ଲାଲ ମିଣା ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ଅନୁସ୍ରଚୀତ କ୍ଷାତି ଓ ଉପକାତି ବର୍ଗର ଅଧିକ ପ୍ରତିନିଧିତ୍ୱ ପାଇଁ ଆହ୍ୱାନ ଦେଇଛନ୍ତି କଲେଜିୟମ୍ ବ୍ୟବସ୍ଥାର ବିଲୋପ ପାଇଁ ଦାବି କରି ଏହା ସ୍ଥାନରେ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଲାଗ୍ର କରାଯିବା ଉଚିତ୍ ବୋଲି ସେ କହିଛନ୍ତି ଏହାଦ୍ୱାରା ନ୍ୟାୟାଳୟଗୁଡ଼ିକରେ ଅଧିକ ସଂଖ୍ୟକ ଅନୁସ୍ରଚୀତ କାତି ଓ ଉପଜାତି ବର୍ଗର ଲୋକ ନିଯୁକ୍ତି ପାଇବେ

ସେ ବିରୋଧୀ ଦଳ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ହରାଇ ଦେଇଛନ୍ତି

ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଆକି ଫଳାଫଳ ଘୋଷଣା କରିଥିଲେ ଶ୍ରୀ ହରିବଂଶ ବିହାରର ଜଣେ ବରିଷ୍ଠ ସାମ୍ବାଦିକ ଓ କେଡିୟୁ ର ସଦସ୍ୟ

ଜୈବ ଇନ୍ଧନ ଅଶୋଧିତ ତୈଳ ଆମଦାନି କମ୍ କରିବାରେ ସାହାଯ୍ୟ କରିବ ଏହା ମଧ୍ୟ ସ୍ୱଚ୍ଛ ପରିବେଶ କୃଷକମାନଙ୍କ ପାଇଁ ଅତିରିକ୍ତ ଆୟ ଓ ଗ୍ରାମାଞ୍ଚଳରେ ନିଯ୍ବକ୍ତି ସୃଷ୍ଟିରେ ସହାୟକ ହେବ

ପାରମ୍ପରିକ ଫସିଲ୍ ଇନ୍ଧନର ବିକ୍ସ ଭାବେ ଅଣଫସିଲ୍ ଇନ୍ଧନର ଗୁରୁତ୍ୱ ଓ ଜୈବ ଇନ୍ଧନ କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ଉପରେ ସଚେତନତା ସୃଷ୍ଟି ଏହାର ମୂଳ ଲକ୍ଷ୍ୟ ଜୈବ ଇନ୍ଧନ କାର୍ଯ୍ୟକ୍ରମ ମଧ୍ୟ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଓ ସ୍ୱଚ୍ଛ ଭାରତ ଅଭିଯାନକୁ ଖାପ ଖାଇବା ସହିତ କୃଷକମାନଙ୍କର ଆୟ ବୃଦ୍ଧି କରିପାରିବ

ସରକାର ମଧ୍ୟ ଗତ କୁନ ମାସରେ କାତୀୟ ଜୈବ ଇନ୍ଧନ ନୀତିକୁ ମଞ୍ଜୁର ପ୍ରଦାନ କରିଥିଲେ

ସିସିଇଏ ପିଏମ୍ଜିଏସ୍ୱାଇ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାକୁ ଜାରି ରଖିବାକୁ ମଞ୍ଜର ପ୍ରଦାନ କରିଛି

ନୁଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସ୍ଚଚନା ଦେଇ ଇଲେକ୍ତୋନିକ୍କ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଦେଶର ବିଶାଳ ଭୌଗଳିକ ଅଞ୍ଚଳକୁ ଦୃଷ୍ଟିରେ ରଖି ଆଉ ଚାରୋଟି ବାଟାଲିୟନ୍ ସ୍ଥାପନ ପାଇଁ ନିଷ୍କଭି ନିଆଯାଇଛି ଯାହାଫଳରେ ଅତି କମ୍ ସମୟରେ ସହାୟତା ପହଞ୍ଚାଯାଇ ପାରିବ ଏହି ଚାରୋଟି ବାଟାଲିୟନ୍ ମଧ୍ୟରୁ ଦୁଇଟି ପ୍ରଥମେ ଭାରତ ତୀବ୍ଦତ ସୀମା ପୁଲିସ୍ ଭାବେ ଓ ଆଉ ଗୋଟିଏ ସୀମା ସୁରକ୍ଷା ବାହିନୀ ଓ ଆଉ ଗୋଟିଏକୁ ଆସାମ ରାଇଫଲ୍ମ ଭାବେ ସ୍ଥାପନ କରାଯିବ ପରେ ସେହି ଚାରୋଟିଯାକ ବାଟାଲିୟନ୍କୁ ଏନ୍ଡିଆର୍ଏଫ୍ ବାଟାଲିୟନ୍ରେ ରୂପାନ୍ତରିତ କରାଯିବ

ଲଗାଣ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ବ୍ୟାପକ କ୍ଷତି ଘଟିଛି ଓ ଉତ୍ତରାଞ୍ଚଳ କିଲ୍ଲାଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବିଭିନ୍ନ ବନ୍ଧର ଜଳସ୍ତର ବୃଦ୍ଧି ପାଇବା ଓ ସର୍ବାଧିକ ସ୍ତରରେ ପହଞ୍ଚିବା ସହ ରାଜ୍ୟ ସରକାର ଅତିରିକ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିଛନ୍ତି ଜାତୀୟ ଦୁର୍ବିପାକ ସହାୟତା ବାହିନୀ ଓ ସେନାବାହିନୀର ଦୁଇଟି ଟିମ୍କୁ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି ବାଙ୍ଗାଲୋରରୁ ଏନ୍ଡିଆର୍ଏଫ୍ ର ଦୁଇଟି ଟିମ୍ ଓ ସାମରିକ ଇଞ୍ଜିନିୟରିଂ ବିଭାଗର ଦୁଇଟି ଟିମ୍ କୋଜିକୋଡେ କିଲ୍ଲାରେ ପହଞ୍ଚିଛନ୍ତି

ପାଞ୍ଚଜଣ ଲୋକ ନିଖୋଜ ହୋଇଯାଇଥିବାର ଖବର ମିଳିଛି ଘାଟ ସଡ଼କରେ କାଦୁଅ ଜମିଯିବାରୁ ୱାୟାନାଡ୍ କିଲ୍ଲା ସମ୍ପର୍ଷ ରୂପେ ବିଚ୍ଛିନ୍ଦ ହୋଇ ରହିଛି

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟ ପରିସ୍ଥିତିର ସମୀକ୍ଷା କରିବାକୁ ଏକ ବୈଠକ ଡକାଇଥିଲେ ବୈଠକ ପରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ରାଜ୍ୟର ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଂକଟଜନକ ରହିଛି ଓ ପରିସ୍ଥିତିକୁ ସମ୍ମୁଖିନ ହେବାକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଇଛି

ଇଡ଼ୁକି କନ୍ନର ୱାୟାନାଡ୍ କୋଜିକୋଡେ ପାଲାକଡ୍ ଓ ମାଲାପୁରମ୍ ଜିଲ୍ଲାରେ କଡ଼ା ସତର୍କତା ଜାରି କରାଯାଇଛି

ସେହି ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିବା ସହ ନିଳଗିରି ଅଞ୍ଚଳର ଜିଲ୍ଲାପାଳଙ୍କ ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି ଦୁର୍ଘଟଣା ଯୋଗୁଁ ବନ୍ୟଜନ୍ତୁମାନଙ୍କର ମୃତ୍ୟୁ ଘଟଣା କମ୍ କରିବା ସକାଶେ ସୁପ୍ରିମ୍କୋର୍ଟ ଦେଶ ବ୍ୟାପୀ ହାତୀ କରିଡ଼ର ସ୍ଥାପନ ଉପରେ ଗୁରୁତ୍ୱ ଦେଇଛନ୍ତି ଓ ଏ ଦିଗରେ ଏକ ସମାଧାନ ଉପାୟ ବାହାର କରିବାକୁ ସରକାରଙ୍କୁ କହିଛନ୍ତି

ଲୋକସଭା ସଚିବାଳୟ ଡୋଗ୍ରୀ କୋଙ୍କଶି ସାନ୍ତାଳୀ ଓ ସିନ୍ଧିରେ ଭାଷାନ୍ତରଣର ବ୍ୟବସ୍ଥା କରିଛନ୍ତି